ଏହିସବୁ ଯୋଜନା ଓଡିଶାର ପ୍ରଗତି ଓ କନକୀବନକୁ ସୁଗମ କରିବାରେ ମହତ୍ୱପୂର୍ଷ୍ଣ ଭୂମିକା ଗ୍ରହଶ କରିବ

କେନ୍ଦ୍ ସରକାର ଓଡିଶା ସମେତ ପୂର୍ବ ଭାରତର ବିକାଶକୁ ଅଗ୍ରପ୍ରାଧାନ୍ୟ ଦେଇଛନ୍ତି

ଏହି ପଦବୀରେ ଅତିରିକ୍ତ ଦାୟିତ୍ୱରେ ଥିଲେ ଡକ୍ଟର ସୌରଭ ଗର୍ଗ

କୃଷି ଓ କୃଷକ ସଶସ୍ୱକରଣ ବିଭାଗର ସ୍ୱତନ୍ତ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ବିଙ୍କାନ ଓ ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି

ଏହି ଉପଲକ୍ଷେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଞଳରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ମହା ସମାରୋହରେ ପାଳିତ ହୋଇଯାଇଛି

ଖ୍ରୀଷ୍ଟିୟ ଧର୍ମାବଲମ୍ୟୀମାନଙ୍କ ପକ୍ଷରୁ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଅବସରରେ ମଟରସାଇକଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି

ଏହି ମେଳାକୁ ଜଙ୍ଙଲ ଓ ପରିବେଶ ବିଭାଗ ମୁଖ୍ୟ ବନସଂରକ୍ଷକ ତଥା ରାକ୍ୟ ଔଷଧୀୟ ଉଭିଦ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁରେନ୍ଦ୍ର ପ୍ରସାଦ ମହାପାତ୍ର ଉଦ୍ଘାଟନ କରିଥିଲେ